ଇଣ୍ଡୋ ଚୀନ୍ ଡିସ୍ଏନଗେକମେଣ୍ଟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଙ୍କ ସହ ପ୍ରକୃତ ନିୟନ୍ତ୍ରଣ ରେଖାର ପରିସ୍ଥିତି ଓ ଭାରତ ଚୀନ୍ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି

ଶ୍ରୀ ଜୟଶଙ୍କର ଗତବର୍ଷ ସେପ୍ଟେମ୍ବର ମାସରେ ମସ୍କୋରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ ଚୀନ୍ ଦ୍ୱାରା ଏକତରଫା ଭାବେ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପମାନ ନିଆଯାଉଥିବା ବିଷୟ ସେ ଉତ୍ଥାପନ କରିଥିଲେ ସେ କହିଥିଲେ ଗତବର୍ଷର କାର୍ଯ୍ୟକଳାପ ଯୋଗୁଁ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ଖରାପ ହୋଇପଡିଛି ମନ୍ତ୍ରୀ କହିଛନ୍ତି ସୀମା ବିବାଦର ସମାଧାନ ପାଇଁ ଅଧିକ ସମୟ ଲାଗିବ କିନ୍ତୁ ଏହାକୁ ନେଇ ଯଦି ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଅଣାଯାଏ ତା'ହେଲେ ଏହା ସମ୍ପର୍କକୁ ଆହୁରି ଅଧିକ ଖରାପ କରିବ ପ୍ୟାଙ୍ଗଙ୍ଗ ହ୍ରଦ ତଟରୁ ସୈନ୍ୟ ଅପସାରଣ ବିଷୟ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଉଭୟ ପକ୍ଷକୁ ଶୀଘ୍ର ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ହେବ ମନ୍ତ୍ରୀ କହିଛନ୍ତି ଦୁଇଦେଶ ମଧ୍ୟରେ ନିୟମିତ ଯୋଗାଯୋଗ ଜାରି ରହିଛି ଉଭୟ କ୍ରମନୈତିକ ଓ ସାମରିକ ସ୍ତରରେ ଯୋଗାଯୋଗ ରକ୍ଷା କରାଯାଉଛି ଚଳିତମାସ ପ୍ରାରନ୍ଭରେ ଉଭୟ ଦେଶ ଦ୍ୱାରା ପ୍ୟାଙ୍ଗଙ୍ଗ ହ୍ରଦ ତଟରୁ ସୈନ୍ୟ ଅପସାରଣ କରାଯାଇଥିଲା ଚୀନ୍ ବୈଦେଶିକ ମନ୍ତ୍ରୀ ଏପର୍ଯ୍ୟନ୍ତ ଘଟିଥିବା ଅଗ୍ରଗତିକୁ ନେଇ ସନ୍ତୋଷପ୍ରକାଶ କରିଛନ୍ତି ସୀମାରେ ଶାନ୍ତି ଓ ସ୍ଥିରତା ଆଣିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି ପିଏମ୍ ହେଲ୍ଥ ସିଷ୍ଟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ନୂଆ ରାସ୍ତା ବାହାରକରିବା ସହ ଅନ୍ୟ ଦେଶଗୁଡ଼ିକୁ ଦିଗ୍ଦର୍ଶନ ଦେଇଛି ସେ କହିଛନ୍ତି ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିଶ୍ୱସନୀୟତା ବୃଦ୍ଧି ପାଇବା ସହ ସମଗ୍ର ବିଶ୍ୱ ଏହାକୁ ସମ୍ମାନ ଦୃଷ୍ଟିରେ ଦେଖୁଛି

ତାଙ୍କର ଶାସନ କାଳରେ ଗରିବ ଲୋକମାନଙ୍କ ପ୍ରତି ସେ ଦୟାଭାବ ପ୍ରଦର୍ଶନ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟସେବା ଶିକ୍ଷା ଓ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ତାଙ୍କ ଶାସନର ମୂଳମନ୍ତ୍ର ଥିଲା ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସର୍ବଦା ପ୍ରଫୁଲ୍ଲ ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି କୌଣସି ଏକ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରିବା ଓ ପ୍ରତ୍ୟେକ କ୍ଷେତ୍ରରେ ଅତିମାତ୍ରାରେ ପ୍ରତିକ୍ରିୟା ପ୍ରକାଶ କରିବା ମଧ୍ୟରେ ଯଥେଷ୍ଟ ତାରତମ୍ୟ ରହିଛି ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପ୍ରଫୁଲ୍ଲ ରହିଲେ ରୋଗୀମାନଙ୍କ ଉତ୍ତମ ସେବା କରିପାରିବେ ଓ ସେମାନଙ୍କର ନୈତିକତା ବୃଦ୍ଧି ପାଇବ ତାମିଲନାଡ଼ ଗଭର୍ଣ୍ଣର ବନଓ୍ୱାରୀଲାଲ ପୁରୋହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇଛନ୍ତି

ସେଗୁଡ଼ିକ ମଧ୍ୟରେ ଅରୁଣାଚଳ ପ୍ରଦେଶ ତାମିଲନାଡ଼ୁ ଦିଲ୍ଲୀ ତେଲେଙ୍ଗାନା ଲଦାଖ ଚଣ୍ଡିଗଡ ନାଗାଲାଣ୍ଡ ପଞ୍ଜାବ ଓ ପୁଡ଼ୁଚେରୀ ରହିଛି

ସେଗୁଡ଼ିକ ମଧ୍ୟରେ ଚଣ୍ଡିଗଡ ନାଗାଲାଣ୍ଡ ତେଲେଙ୍ଗାନା ମିକୋରାମ ପଞ୍ଜାବ ଗୋଆ ଅରୁଣାଚଳ ପ୍ରଦେଶ ତାମିଲନାଡୁ ମଣିପୁର ଆସାମ ଆଶ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ମେଘାଳୟ ଓ ପୁଡ଼ୁଚେରୀ ରହିଛି

ପ୍ରଧାନମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏହି ଟୟେ ଫେୟାର୍ ବିଷୟରେ ଉଲ୍ଲେଖ କରିଥିଲେ ଛୋଟ ଶିଶ୍ରମାନଙ୍କର ସାମୁହିକ ବିକାଶରେ ଖେଳନାର ଭୂମିକା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶରେ ଅଧିକରୁ ଅଧିକ ଖେଳନା ଉତ୍ପାଦନ ପ୍ରତି ଗୁରୁତ୍ୱାରୋପ କରିଥିଲେ ଆମ ସମ୍ବାଦଦାତା କ୍ଷଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିଜନ ମୁତାବକ ଏହି ଟୟେ ଫେୟାର୍ର ଆୟୋଜନ କରାଯାଉଛି

ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଏହା ପ୍ରଥମ ଖେଳନା ବାଣିଜ୍ୟମେଳା ହେବ ଏହି ବାଣିଜ୍ୟମେଳା ଦ୍ୱାରା ଭାରତୀୟ ଖେଳନା ଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ପାଇବା ସହ ଦେଶର ଖେଳନା ଶିଳ୍ପର ବିକାଶ ଘଟିବ

ଏହି ୱେବ୍ସାଇଟ୍ରେ ଛୋଟପିଲା ସେମାନଙ୍କର ପିତାମାତା ଶିକ୍ଷକ ଓ ପ୍ରଦର୍ଶନକାରୀମାନେ ପଞ୍ଜିକରଣ କରିପାରିବେ ଏହା ମାଧ୍ୟମରେ ଭାରତରେ ନିର୍ମିତ ହେଉଥିବା ଖେଳନା ଗୁଡ଼ିକର ପ୍ରଦର୍ଶନ ହେବ

ଶାହା ପ୍ନଲୱାମା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୁଲୁୱାମା ଆକ୍ରମଣର ସହିଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବାଲାକୋଟ୍ ବିମାନ ଆକ୍ରମଣର ଦ୍ୱିତୀୟ ବାର୍ଷିକୀ ଅବସରରେ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସଂପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ ରହିଛି

ଏହି କାର୍ଯ୍ୟାନୁଷ୍ଠାନରେ ବହୁସଂଖ୍ୟାରେ କ୍କେସେ ମହମ୍ମଦ ସନ୍ତାସବାଦୀ ତାଲିମଦାତା ସନ୍ତାସବାଦୀ ମାନଙ୍କର କମାଣ୍ଡର ଓ ଜିହାଦିମାନେ ପ୍ରାଣ ହରାଇଥିଲେ

ଏହାର ଜବାବରେ ଭାରତ ଦ୍ୱାରା ବିମାନ ଆକ୍ରମଣ କରାଯାଇଥିଲା ଏଫ୍ଏମ୍ ଫୁଏଲ ପ୍ରାଇସ୍ ଅର୍ଥମନ୍ତୀ ନିର୍ମଳା ସୀତାରମଣ କହିଛନ୍ତି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ବନ୍ଦ କରିଦେବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ କିନ୍ତୁ ବେସରକାରୀ କ୍ଷେତ୍ରକୁ ଅଧିକ ପୁଞ୍ଜି ଯୋଗାଇ ସେଗୁଡ଼ିକର ସାମର୍ଥ୍ୟ ବୃଦ୍ଧି କରିବାକୁ ସରକାର ଚାହାନ୍ତି ଅର୍ଥମନ୍ତ୍ରୀ ଗୁଜୁରାତ ଶିଳ୍ପ ବଶିକ ସଂଘ ବୈଠକରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ବ୍ୟାଙ୍କିଂ ସେକ୍ଟର ସଂସ୍କାର ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ବ୍ୟାଙ୍କଗୁଡ଼ିକ ପେଶାଦାରୀତାର ସହ କାର୍ଯ୍ୟ କରିବାକୁ ସରକାର ଚାହାନ୍ତି ଏଥିପାଇଁ ସେଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ହେବା ଜରୁରୀ

ଏହିସବୁ ରାଜ୍ୟରେ ଏପ୍ରିଲ ଓ ମେ' ମାସରେ ବିଧାନସଭା ନିର୍ବାଚନ ହେବ

ଏହା ଦୁଇଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଉନ୍ନତି ଆଣିବ ରେଳବାଇ ଅଫିସରମାନଙ୍କର ବାଂଲାଦେଶ ରେଳବାଇ ସହ ଦୁଇଦିନ ବ୍ୟାପୀ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି କଟିହା ରେଳ ଡିଭିଜନାଲ ମ୍ୟାନେଜର ରବୀନ୍ଦ୍ର ବର୍ମା କହିଛନ୍ତି ଏହି ଟ୍ରେନ୍ ପଶ୍ଚିମବଙ୍ଗର ଜଲପାଇଗୁଡିରୁ ବାଂଲାଦେଶର ଡ଼ାକା କ୍ୟାଷ୍ଟନମେଣ୍ଟକୁ ଚଳାଚଳ କରିବ